ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ତଥା ବହୁ ବରିଷ୍ଠ ଅଫିସରଙ୍କ ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ଏହାପରେ ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ବୈଠକରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା କରୋନା ମହାମାରୀ ସଂକ୍ରମଣ ଭଳି କଠିନ ପରିସ୍ଥିତିରେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କ ସ୍କଚନା କାରି କରିଥିବାର୍ତ ରାଜ୍ୟରେ ଧନକୀବନ କ୍ଷୟକ୍ଷତିକୁ କମ୍ କରାଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ସେ ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରଶାସନର ଭ୍ୟସୀ ପ୍ରଶଂସା କରିଛନ୍ତି ରାଜ୍ୟରେ ଘଟିଥିବା କ୍ଷୟକ୍ଷତିର ଅଟକଳ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ରାଜ୍ୟ ସରକାର କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରୀୟ ଟିମ୍କୁ ଦେବେ ରାଜ୍ୟ ସହ କେନ୍ଦ୍ର ସରକାର କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପ୍ରର୍ବରୁ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିଥିଲେ

ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ

ଅମ୍ପନ୍ ଘର୍ଷିବାତ୍ୟାରେ ଓଡ଼ିଶା ଓ ପଣ୍ଟିମବଙ୍ଗର ବ୍ୟାପକ କ୍ଷତି ଘଟିଛି ବିରୋଧୀ ଦଳମାନେ ଏକ ପ୍ରସ୍ତାବ ଗୃହିତ କରି ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି ପଣ୍ଢିମବଙ୍ଗ ଓ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ପାଇଁ ନେତାମାନେ ଆହ୍ୱାନ ଦେଇଛନ୍ତି ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା କଂଗ୍ରେସ ନେତା ରାହୁଲ ଗାନ୍ଧି ଏନ୍ସିପି ମୁଖ୍ୟ ଶରଦ ପାୱାର ପଣ୍ଟିମବଙ୍ଗ ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାରାଷ୍ଟ୍ର ମ୍ରଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଝାଡ଼ଖଣ୍ଡ ମ୍ରଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଡିଏମ୍କେ ମ୍ରଖ୍ୟ ଏମ୍ଏଲ୍ ଷ୍ଟାଲିନ୍ ଓ ସିପିଏମ୍ ନେତା ସୀତାରାମ ୟେଚ୍ରରୀ ଏବଂ ଆହୁରି ଅନେକ ନେତା ଅଂଶଗ୍ରହଣ କରିଥିଲେ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରକ୍ଷା କରି ଅଧିକ ପ୍ରଭାବିତ ଅଞ୍ଚଳ ଉପରେ ଗୁରୁତ୍ୱ ଦେଉଛି

ଜାତୀୟ ମଧୁ ବିପ୍ଲବ ଅଧୀନରେ ସରକାର ମହୁ ମିଶନ୍ ଆରମ୍ଭ କରିଛନ୍ତି ଯାହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଯଥେଷ୍ଟ ବୃଦ୍ଧି ପାଇବ

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତ ନେଇଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ସେ କହିଛନ୍ତି ଭାରତ ଦୃଢ଼ ସଂକଳ୍ପବଦ୍ଧ ହୋଇ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଛି

ସେଗୁଡ଼ିକ ହେଲା ପାଗର ବର୍ତ୍ତମାନ ସ୍ଥିତି ଆଗାମୀ ସ୍ଚଚନା ବର୍ଷା ପର୍ଯ୍ୟଟନ ସତର୍କତା ସହରର ପାଗ ଏବଂ ବାତ୍ୟା ସମ୍ପର୍କିତ ପୂର୍ବାନୁମାନ ବହୁଭାଷୀ ଅଧିକ ସେବା ତଥା ଚ୍ୟାନେଲ୍ର ସୁବିଧା ଥିବା ଉମଙ୍ଗ ହେଉଛି ବର୍ତ୍ତମାନ ସମୟରେ ସର୍ବୋକୃଷ୍ଟ ଆପ୍ ବୋଲି ଆଇଏମ୍ଡି କହିଛି

ମୋବାଇଲ୍ରେ ଗୋଟିଏ ଆପ୍ ମାଧ୍ୟମରେ ଅନେକ ପ୍ରକାରର ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଆପ୍ ପ୍ରଚଳନର ମଳଲକ୍ଷ୍ୟ

କିନ୍ତୁ ଏହିସବୁ ଟ୍ରେନ୍ଗୁଡ଼ିକ ପାଇଁ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ ଏହିସବୁ ଟ୍ରେନ୍ଗୁଡ଼ିକ ପାଇଁ ଆର୍ଏସି ଏବଂ ୱେଟିଂ ଲିଷ୍ଟ ଟିକେଟ୍ ମିଳିବ ତେବେ ୱେଟିଂ ଲିଷ୍ଟ୍ରେ ଥିବା ଯାତ୍ରୀମାନଙ୍କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କମ୍ପ୍ୟୁଟରୀକୃତ ପିଆର୍ଏସ୍ କେନ୍ଦ୍ର ଡାକଘର ଯାତ୍ରୀ ଟିକେଟ୍ ସୁବିଧା କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ରରୁ ଅନ୍ଲାଇନ୍ ଟିକେଟ୍ ବୁକିଂ କରାଯାଇପାରିବ

ତେବେ ପ୍ରଥମ ଓ ଦ୍ୱିତୀୟ ଚାର୍ଟ ମଧ୍ୟରେ କରେଣ୍ଟ୍ ବ୍ରକିଂ କରାଯାଇପାରିବ

କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଏବଂ ତାଙ୍କ ପରିବାରର ସଦସ୍ୟ ଦେଶର ଏହି ଜଟିଳ ସମୟରେ ଡ୍ରାମା କର୍ଛନ୍ତି ବୋଲି ବିଜେପି କହିଛି

ସେ କହିଛନ୍ତି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ମଧ୍ୟ କଂଗ୍ରେସ ସଭାନେତ୍ରୀ ଏବଂ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜନୀତି କରୁଛନ୍ତି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ଶ୍ରୀ ରାଓ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତର ପଦକ୍ଷେପକୁ ସାରା ବିଶ୍ୱରେ ମାନ୍ୟତା ତଥା ସ୍ୱୀକୃତି ମିଳିଛି ପିଏମ୍ ପାକିସ୍ତାନ ପ୍ଲେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର କରାଚୀ ବିମାନ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏଥିରେ ମୃତକଙ୍କ ପରିବାରବର୍ଗକୁ ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ସ୍ଚଚନାଯୋଗ୍ୟ ପାକିସ୍ତାନ ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥା ପିଆଇଏର ଏକ ଯାତ୍ରୀବାହି ବିମାନ ଗତକାଲି ଦୂର୍ଘଟଣାଗ୍ରସ୍ତ ହୋଇଥିଲା